ସରକାର ଏକ ସୁଦୃଢ଼ ନିରାପଦ ସମୃଦ୍ଧ ତଥା ସାମୁହିକ ଭାରତ ଗଠନ ଦିଗରେ ଆଗକୁ ଅଗ୍ରସର ହେଉଛନ୍ତି ବୋଲି କହିଛନ୍ତି

ପ୍ରେଜ୍ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ସରକାର ଏକ ସୁଦୂଡ଼ ନିରାପଦ ସମୃଦ୍ଧ ତଥା ସାମୁହିକ ଭାରତ ଗଠନ ଦିଗରେ ଆଗକୁ ଅଗ୍ରସର ହେଉଛନ୍ତି ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ବିଶ୍ୱାସ ମନ୍ତ୍ରକୁ ଭିତ୍ତିକରି ସରକାର ଆଗକୁ ଅଗ୍ରସର ହେଉଛନ୍ତି ପାର୍ଲାମେଣ୍ଟର ଉଭୟ ସଭାର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଲୋକମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଓ କୁଶାସନ ଯୋଗୁଁ ସେମାନେ ଭୋଗିଥିବା ଦୂର୍ଦ୍ଦଶାରୁ ସେମାନଙ୍କୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ପ୍ରଥମରୁ ପ୍ରୟାସ କରି ଆସ୍କୁଛନ୍ତି ସେ କହିଛନ୍ତି ଲୋକମାନେ ସରକାରଙ୍କ ପ୍ରଥମ କାର୍ଯ୍ୟକାଳର ମୂଲ୍ୟାଙ୍କନ କରିବା ପରେ ଲୋକସଭା ନିର୍ବାଚନରେ ସରକାରଙ୍କୁ ଦ୍ୱିତୀୟଥର ପାଇଁ ଶାସନ କରିବାର ସୁଯୋଗ ଦେଇଛନ୍ତି ରାଷ୍ଟ୍ରପତି କହିଛନ୍ତି ଏଥରକ ନିର୍ବାଚନରେ ପ୍ରାୟ ଅର୍ଦ୍ଧେକ ଏମ୍ପି ପ୍ରଥମକରି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଓ ସର୍ବାଧିକ ସଂଖ୍ୟକ ମହିଳା ଏମ୍ପି ମଧ୍ୟ ନିର୍ବାଚିତ ହୋଇ ଆସିଛନ୍ତି ସେ କହିଛନ୍ତି ନବଭାରତ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଆଦର୍ଶକୁ ଆଗକୁ ଆଗେଇ ନେବ ଯେଉଁଠି ଲୋକମାନେ ଭୟମୁକ୍ତ ପରିବେଶ ଓ ଗୌରବର ସହ କ୍ରୀବନଯାପନ କରିବେ ଶ୍ରୀ କୋବିନ୍ଦ କହିଛନ୍ତି ନବଭାରତର ଚିନ୍ତାଧାରା ମଧ୍ୟ ଶ୍ରୀ ନାରାୟଣ ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିକଶିତ ହୋଇଛି ସରକାରଙ୍କର ଅଗ୍ରାଧିକାର କ୍ଷେତ୍ରଗୁଡ଼ିକର ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି ଦେଶର ପ୍ରତ୍ୟେକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନୀଧି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି କ୍ଷୁଦ୍ର ବିକ୍ରେତାମାନଙ୍କ ପାଇଁ ସରକାରଙ୍କ ପେନ୍ସନ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଏହି ଯୋଜନାକୁ ପ୍ରଥମ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା

ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ ସ୍ୱରୂପ ସରକାର ଏକ ସ୍ୱତନ୍ତ୍ର ଜଳ ଶକ୍ତି ମନ୍ତ୍ରଣାଳୟର ଗଠନ କରିଛନ୍ତି ଏହା ମାଧ୍ୟମରେ ଜଳ ସଂରକ୍ଷଣ ଓ ଜଳ ପରିଚାଳନା ଦିଗରେ ଫଳପ୍ରଦ ପଦକ୍ଷେପ ନିଆଯାଇପାରିବ

ରାଷ୍ଟ୍ରପତି କହିଛନ୍ତି ମହିଳାମାନଙ୍କୁ କ୍ଷମତାପନ୍ନ କରିବାକୁ ସରକାର ଅଗ୍ରାଧକାର ଦେଇ ଆସ୍ବଛନ୍ତି ସମାଜ ଓ ଅର୍ଥନୀତିରେ ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି କରାଯାଉଛି ସେ କହିଛନ୍ତି ସରକାରଙ୍କର ମନ୍ତ୍ର ହେଉଛି ମହିଳାମାନଙ୍କର ଉନ୍ନତି କରିବା ଓ ସେମାନଙ୍କ ନେତୃତ୍ୱରେ ବିକାଶ ହାସଲ କରିବା ମହିଳାମାନଙ୍କ ପ୍ରତି ଅପରାଧ ମାମଲାଗୁଡ଼ିକ ପାଇଁ ସରକାର କଠୋର ଦଶ୍ଡ ବିଧାନର ବ୍ୟବସ୍ଥା କରିଛନ୍ତି ରାଷ୍ଟ୍ରପତି ତିନିବାର ତଲାକ ଓ ନିକା ହଲ୍ଲାଲା ଭଳି ପ୍ରଥାର ବିଲୋପ ପାଇଁ ଗୁରୁତ୍ୱାରୋପ କରିଛନ୍ତି ସମସ୍ତ ଏମ୍ପି ଏ ଦିଗରେ ସହଯୋଗ କରିବାକୁ ସେ ଅନୁରୋଧ ଜଣାଇଛନ୍ତି

ରାଷ୍ଟ୍ରପତି କହିଛନ୍ତି ଭାରତ ବିଶ୍ୱର ସବୁଠୁ ଦୃତ ବିକାଶକାରୀ ଅର୍ଥନୀତିରେ ପରିଣତ ହୋଇଛି ପିଏମ୍ ୱାନ୍ ନେସନ ୱାନ୍ ଇଲେକ୍ସନ ଏକ୍ ଦେଶ ଏକ ନିର୍ବାଚନ ବ୍ୟବସ୍ଥା ପାଇଁ ନିଷ୍ପଭି ନେବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି ବୈଠକ ପରେ ସାମ୍ଘାଦିକ ମାନଙ୍କୁ ସୂଚନାଦେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ଏକ କମିଟି ଗଠନ କରିବେ ଓ ଏକ୍ ଦେଶ ଏକ୍ ନିର୍ବାଚନ ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ଏହି କମିଟି ବିଚାର କରିବ ସେ କହିଛନ୍ତି ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କମିଟି ତାହାର ରିପୋର୍ଟ ଦାଖଲ କରିବ ବୈଠକରେ ଅଧିକାଂଶ ରାଜନୈତିକ ଦଳ ଏକ୍ ଦେଶ ଏକ୍ ନିର୍ବାଚନ ବ୍ୟବସ୍ଥାକୁ ସମର୍ଥନ କରିଥିଲେ

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ପାର୍ଲାମେଣ୍ଟରେ ଅଧିକରୁ ଅଧିକ ଆଲୋଚନା ହେଉ ଏଥିପାଇଁ ପ୍ରାୟ ପ୍ରତ୍ୟେକ ଦଳ ସମ୍ମତି ପ୍ରଦାନ କରିଛନ୍ତି ଶ୍ରୀ ସିଂହ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ବିଷୟରେ ନୂଆପିଢ଼ୀର ଲୋକମାନଙ୍କୁ ଅବଗତ କରାଇବା ପ୍ରତି ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ସେ କହିଛନ୍ତି ଅନୁନ୍ନତ କିଲ୍ଲା ଗୁଡ଼ିକର ବିକାଶ ପାଇଁ ରାଜନୈତିକ ଦଳଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି

ପ୍ରଧାନମନ୍ତ୍ରୀ ଜଳ ପରିଚାଳନା ଓ ଜଳ ସଂରକ୍ଷଣ ଉପରେ ତାଙ୍କର ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ସେଣ୍ଟର ଏକୁପୋଟର୍ସ ରପ୍ତାନୀକାରୀମାନେ ସେମାନଙ୍କର ଆଇଜିଏସ୍ଟି ରିଫଣ୍ଡ ପାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କେନ୍ଦ୍ର ସରକାର ଆଶ୍ୱାସନା ଦେଇଛନ୍ତି କେନ୍ଦ୍ରୀୟ ପରୋକ୍ଷ ଟିକସ ବୋର୍ଡ ଓ ବହିଃଶୁଳ୍କ ବିଭାଗ କହିଛି ରପ୍ତାନୀକାରୀମାନେ ସେମାନଙ୍କର ରିଫଣ୍ଡ ସ୍ୱୟଂକୃତ ବ୍ୟବସ୍ଥା ମାଧ୍ୟମରେ ପାଇବେ ଆଇଜିଏସ୍ଟି ରିଫଣ୍ଡ ଯାଞ୍ଚ କର୍ମଚାରୀମାନଙ୍କ ଦ୍ୱାରା କରାଯିବାର ଉଦ୍ଦେଶ୍ୟ ହେଉଛି ଅସାଧୁ ରପ୍ତାନୀକାରୀମାନଙ୍କୁ ରାଜକୋଷକୁ କ୍ଷତି ପହଞ୍ଚାଇବାରୁ ରୋକିବା

ସେମାନେ ମୁକ୍ତାଫରପୁରର ମସ୍ତିଷ୍କଜ୍ୱର ବ୍ୟାପିଥିବା ଅଞ୍ଚଳରେ ଡାକ୍ତରମାନଙ୍କୁ ସହାୟତା କରୁଛନ୍ତି

ରାଜ୍ୟ ସରକାର ମଧ୍ୟ ସମସ୍ତିପୁର ସୀତାମାଢ଼ି ଓ ସପଉଲ୍ରୁ ଶିଶୁ ରୋଗ ବିଶେଷଜ୍ଞମାନଙ୍କୁ ଡକାଇଛନ୍ତି

ଇତିମଧ୍ୟରେ ଭାଗଲପୁର ପଶ୍ଚିମ ଚମ୍ପାରନ୍ ବୈଶାଳୀ ଓ ସମସ୍ତିପୁର କିଲ୍ଲାରେ କିଛି ପିଲାଙ୍କ ମଧ୍ୟରେ ମସ୍ତିଷ୍କ ଜ୍ୱରର ଲକ୍ଷଣ ଦେଖାଦେଇଥିବାର ଖବର ମିଳିଛି

ଏହି ଦଳରେ ଗରୁଡ କମାଣ୍ଡୋ ଓ ସେନାବାହିନୀର ସ୍ୱତନ୍ତ୍ର ଜବାନମାନେ ସାମିଲ ହୋଇଥିଲେ

ଖବର ଅନୁସାରେ ସେମାନଙ୍କର ଦେହାବଶେଷକୁ ପ୍ରଥମେ ଜୋରହାଟ ନିଆଯିବ ଓ ଏହାପରେ ପରବର୍ତ୍ତୀ କାର୍ଯ୍ୟ କରାଯିବ ଯୋଗ ଡେ ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ମୁଖ୍ୟ ଉହବ ରାଞ୍ଚଠାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ

ଏଥିରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ସଂଗଠନ ଓ ଯୋଗଗୁରୁମାନେ ଭାଗ ନେବେ

ରାଜଧାନୀ ଦିଲ୍କୀରେ ଆସନ୍ତାକାଲି ଆନ୍ତର୍ଜାତିକ ଯୋଗଦେବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ତାମିଲନାଡୁରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ସ୍ପତନ୍ତ୍ର ଯୋଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ

ଖବର ଅନୁସାରେ ପୂର୍ବତନ ଏମ୍ଡି ଅରୁଣ କେ ଶାହା ଓ ପରିବହନ ନେଟୱାର୍କ ଏମ୍ଡି କେ ରାମଚାନ୍ଦଙ୍କୁ ଗତକାଲି ଗିରଫ କରାଯାଇଛି

ଆଜି ସେଠାରେ ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି

ଆକାଶବାଣୀ ଖେଳର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଚାର କରିବ

ପଏଙ୍କ ତାଲିକାରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ଥିବାବେଳେ ବାଂଲାଦେଶ ପଞ୍ଚମ ସ୍ଥାନରେ ରହିଛି ନ୍ୟୁକିଲାଣ୍ଡ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଅଛି